କାତୀୟ ଖାଦ୍ୟ ସ୍ରରକ୍ଷା ଆଇନ ଅନ୍ତର୍ଭ୍ରକ୍ତ ଥିବା ସବୃ ରାକ୍ୟର ହିତାଧ୍ବକାରୀ ଏହି ବ୍ୟବସ୍କାରେ ସାମିଲ୍ ହୋଇଛନ୍ତି

ଜନ ଭାଗିଦାରୀ ଜରିଆରେ ଏହି ଭୋଟର୍ ପରିଚୟ ପତ୍ ପ୍ରସ୍ତୁତ କରାଯିବ

ସେହି ବ୍ୟକ୍ତି ନିଜର ଏବଂ ପରିବାର ଲୋକଙ୍କର ସମସ୍ତ ତଥ୍ୟ ଅନ୍ଲାଇନ୍ ମାଧ୍ଘମରେ ଦେଇପାରିବେ ବୋଲି ଆୟୋଗଙ୍କ ସୃତ୍ରରୁ ସୂଚନା ମିଳିଛି

ସେହିପରି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନୁର୍ରପ କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମକର୍ତା ସୂଚାରୁର୍ପେ କାର୍ଯ୍ୟ ସମ୍ମାଦନ କରିବା ପାଇଁ ଶପଥପାଠ କରିଛନ୍ତି

ଦଳର ପରିବର୍ବ୍ବିତ କାର୍ଯ୍ୟକାରିଶୀ ବୈଠକ ଆକି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇ ଏହି ଅଭିଯାନ ଉପରେ ବିସ୍ତତ ଆଲୋଚନା କରାଯାଉଛି ସଦସ୍ୟତା ଗ୍ରହଣ ପ୍ରକ୍ରିୟା ଲାଗି ମଧ୍ଧ ଏକ ରୋଡ୍ ମ୍ୟାପ୍ ମଧ୍ଧ ପ୍ରସ୍ତୁତ ହୋଇଛି

ଏଥପାଇଁ ପରେ ରାଗିଙ୍ଗ୍ କରିଥିବା ଛାତ୍ରଙ୍କ ବିରୋଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ଆକର୍ଷଣୀୟ ତୋରଣ ଏବଂ ରଙ୍ଙୀନ ଆଲୋକମାଳାରେ ମଣ୍ଡପଗୁଡ଼ିକୁ ସଜିତ କରାଯାଇଛି ଖୋର୍ବ୍ଧା କିଲ୍ଲ ଜଟଶୀଠାରେ ପ୍ରସିଦ୍ଧ ଗଣେଶ ପୂଜା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ରା କଡ଼ାକଡ଼ି କରାଯାଇଛି

ଛତ୍ରପୁରସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ୟନ ସମ୍ମିଳନୀ କକ୍ଷରେ ପ୍ରତି ମାସରେ ଏହି କାର୍ଯ୍ୟକ୍ରମ ଅନ୍ତୃଷ୍ଷିତ ହେବ

ସେହିପରି ଗତକାଲି ମଧ୍ଧ ଜଣେ ପୁରୁଷ ଲୋକର ମୃତଦେହ ରାମଘାଟ ନିକଟବର୍ଉୀ ସମୁଦ୍ରକୁଳରେ ଲାଗିଥିଲା

ଆକି ଗ୍ରାମବାସୀମାନେ ମିଶି ପୁଶି ଥରେ ସେହି ଅସ୍ଥାୟୀ ପୋଲକୁ ସଜାଡୁଛନ୍ତି

ଏହାକୁ ଦୂଷ୍ଟିରେ ରଖି ବିଭିନ୍ କିଲ୍ଲାକୁ ଅରେଞ ଏବଂ ୟେଲୋ ସତର୍କ ସୂଚନା କାରି କରାଯାଇଛି

ମାଲକାନଗିରି ରାୟଗଡ଼ା କୋରାପୁଟ ଗଜପତି ନବରଙ୍ଙପୁର କଳାହାଣ୍ଡି କଦ୍ଧମାଳ ଗଞାମ ମୟରଭଞ ପୁରୀ ଏବଂ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସ୍ୟାବନା ରହିଛି